ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସାନା ମାରିନ୍ଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ କଥାବାର୍ତ୍ତା କରିବେ ଏହି ଆଲୋଚନା ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପକର ସମସ୍ତ ଦିଗ ତଥା ଆଂଚଳିକ ଓ ବିଶ୍ୱସ୍ତରୀୟ ସମସ୍ୟା ଗୁଡ଼ିକ ଉପରେ ମତ ବିନିମୟ କରିବେ ଏହି ଭର୍ଚ୍ଚଆଲ୍ ଶିଖର ସମ୍ମିଳନୀ ଭାରତ ଫିନଲାଣ୍ଡ ସମ୍ପର୍କକୁ ଆହୁରି ସୁଦୂଢ କରିବା ଦିଗରେ ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରିବ ଗଣତନ୍ତ୍ର ସ୍ୱାଧୀନତା ଏବଂ ଅନ୍ତର୍ଜାତୀୟ ନୀତି ଉପରେ ଭାରତ ଓ ଫିନଲାଣ୍ଡ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ବାଣିଜ୍ୟ ଓ ନିବେଶ ଶିକ୍ଷା ନବସ୍ଚଜନ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଏବଂ ଗବେଷଣା ଓ ବିକାଶ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଉତମ ବୁଝାମଣା ରହିଛି ସମାଜର ବିଭିନ୍ନ ଆହ୍ପାନର ମୁକାବିଲା କରିବା ପାଇଁ ଦୁଇଦେଶ ମିଳିତ ଭାବେ ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ନ ବ୍ୟବହାର କରି ଏକ କ୍ୱାଙ୍କମ କମ୍ପ୍ୟୁଟର ବିକଶିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି

ପ୍ରକାଶ ଜାବଡେକର କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସମଗ୍ର ବିଶ୍ୱ ଭାରତର ନେତୃତ୍ୱକୁ ସ୍ୱୀକାର କରିଛି

ଏଫ୍ଏମ୍ ସରକାର କହିଛନ୍ତି ଅଶୋଧିତ ପେଟ୍ରୋଲ ଜାତ ପଦାର୍ଥ ପେଟ୍ରୋଲ ଡିଜେଲ ବିମାନ ଟର୍ବାଇନ୍ ଇନ୍ଧନ ଓ ପ୍ରାକୃତିକ ଗ୍ୟାସ ଉପରେ ଜିଏସ୍ଟି ଲାଗୁ କରିବାର କୌଣସି ପ୍ରସ୍ତାବ ନାହିଁ ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଜିଏସ୍ଟି ପରିଷଦ ଏଥିପାଇଁ କୌଣସି ସୁପାରିଶ କରିନାହାନ୍ତି ସେ କହିଛନ୍ତି କିଏସ୍ଟି ପରିଷଦ ଏହା ଉପରେ ପରେ ଯେକୌଣସି ନିଷ୍ପଭ୍ତି ନେବେ ଅନ୍ୟପକ୍ଷରେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହାସ କରିବା ଦିଗରେ ଉଭୟ କେନ୍ଦ ଓ ରାଜ୍ୟ ସରକାରମାନଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ହେବ ପେଟ୍ରୋଲ ଜାତ ପଦାର୍ଥଗୁଡ଼ିକ ଉପରୁ ଶୁଳ୍କ ହ୍ରାସ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛନ୍ତି

ରାଜ୍ୟସଭାରେ ଗତକାଲି ଏକ ପ୍ରଶ୍ୱର ଲିଖିତ ଉତ୍ତର ଦେଇ ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ସାମ୍ବାଦିକ କଲ୍ୟାଣ ଯୋଜନା ଅଧିନରେ ସରକାର ଆର୍ଥିକ ସହାୟତା ଦେବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି

ଏଥିସହ କରୋନା ସମୟରେ କୌଣସି ସାମୟିକ ବା ଚୁକ୍ତିଭିତ୍ତିକ କର୍ମଚାରୀ ତଥା ଅନ୍ୟ କର୍ମଚାରୀମାନଙ୍କୁ ଚାକିରୀରୁ ବହିଷ୍କାର କରିବା ବା ସେମାନଙ୍କ ଦରମା କାଟ୍ ନ କରିବାକୁ ଶ୍ରମ ମନ୍ତ୍ରଶାଳୟ ପକ୍ଷରୁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜାବଡେକର ସ୍ବଚନା ଦେଇଥିଲେ

ସରକାର ଦୁଇହଜାର ଟଙ୍କିଆ ନୋଟ୍ ଛପାଇବା ବନ୍ଦ କରିଦେଇଛନ୍ତି କି ଏକ ପ୍ରଶ୍ମର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟର ଟଙ୍କା ଛପାଇବା ପାଇଁ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମିଳିତ ଭାବେ ନିଷ୍ପଭି ନେଇଥାନ୍ତି

ଇଣ୍ଡିଆନ୍ ମୁକାହିଦ୍ଦିନ ସଦସ୍ୟ ଅରିଜ୍ ଖାଁ ଇନ୍ସପେକ୍ଲର ମୋହନ ଚାନ୍ଦ ଶର୍ମାଙ୍କୁ ହତ୍ୟା କରିଥିଲା ଏହି ଘଟଣାକୁ ବିରଳରୁ ଅତିବିରଳ ମାମଲା ଭାବେ ଅଭିହିତ କରି ଅତିରିକ୍ତ ସେସନ୍ ଜଜ୍ ସନ୍ଦୀପ ଯାଦବ କହିଛନ୍ତି ଏଥିରେ ଇନ୍ନପେକ୍ର ମୋହନ ଚାନ୍ଦ ଶର୍ମାଙ୍କ ହତ୍ୟା ଘଟଣାରେ ଅରିଜ ଖାଁ ସଂପୂକ୍ତ ଥିବା ସ୍ୱଷ୍ଟ ପ୍ରମାଣିତ ହୋଇଛି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ବାଟଲା ହାଉସ୍ ଏନକାଉଷ୍ଟର ମାମଲାରେ ଦିଲ୍ଲୀ କୋର୍ଟଙ୍କ ରାୟ ଦେଶରେ ଆତଙ୍କବାଦୀମାନଙ୍କ ପ୍ରତି ସହାନୁଭୂତି ଦେଖାଉଥିବା ଲୋକମାନଙ୍କ ମୁଖା ଖୋଲି ଦେଇଛି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ କାବଡେକର କହିଛନ୍ତି ବର୍ତ୍ତମାନ ସୋନିଆ ଗାନ୍ଧୀ ମମତା ବାନାର୍ଜୀ ଓ ଅରବିନ୍ଦ କେଜରିଓ୍ବାଲଙ୍କ ଭଳି ନେତା ଯେଉଁମାନେ ଆମ ପୋଲିସ୍ବାହିନୀର ସ୍ୱଚ୍ଛତା ଉପରେ ପ୍ରଶ୍ମ ଉଠାଉଥିଲେ ସେମାନେ କ୍ଷମା ମାଗିବା ଆବଶ୍ୟକ କୋଭିଡ କୋବିଡ ପ୍ରତିଷେଧକ ଟିକା ପ୍ରଦାନ କ୍ଷେତ୍ରରେ ଭାରତ ଆଉ ଏକ ନ୍ତନ ମାଇଲଖୁଣ୍ଟ ଅତିକ୍ରମ କରିଛି

କ୍ୟାମ୍ପେନିଂ ପଶ୍ଚିମବଙ୍ଗ ଆସାମ କେରଳ ତାମିଲନାଡ଼ୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ କୋରଦାର ଚାଲିଛି ଗତକାଲି ଗୌହାଟୀରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେବଳ ବିଜେପି ହିଁ ଆସାମର ଭାଷା ଓ ସଂସ୍କୃତିକୁ ସୁରକ୍ଷା ଯୋଗାଇଦେଇ ପାରିବ ସେ କହିଛନ୍ତି ଦଳ ସବ୍ କା ସାଥ୍ ସବ୍ କା ବିକାଶ ଓ ସବ୍ କା ବିଶ୍ୱାସ ଲକ୍ଷ୍ୟ ନେଇ କାମ କରିବା ଜାରି ରଖିବ ସେ କହିଛନ୍ତି ଯଦି ବିଜେପି କ୍ଷମତାକୁ ଆସେ ତେବେ ରାଜ୍ୟକୁ ବନ୍ୟାମୁକ୍ତ କରିବା ପାଇଁ ଚେଷ୍ଟା କରିବ ସେହିପରି ବିଜେପିର ରାଷ୍ଟ୍ରୀୟ ସଭାପତି କ୍ଷେପି ନଡ୍ଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ସେହିପରି କଂଗ୍ରେସ ନେତା ଜିତେନ୍ଦ୍ର ସିଂ ଗୌରବ ଗୋଗୋଇ ପ୍ରଦ୍ୟୁତ ବର୍ଦୋଲୋଇ ପ୍ରମୁଖ ଦଳ ସପକ୍ଷରେ ପ୍ରଚାର କରିଛନ୍ତି

ପଶ୍ଚିମବଙ୍ଗରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ର୍ୟାଲି ରୋଡ୍ ଶୋ ଓ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଜୋରଦାର ଚାଲିଛି ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଗତକାଲି ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି ସେହିପରି ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଚ୍ଚୀ ପୁରୁଲିଆ ଓ ବଳରାମପୁରଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି

ରାଜ୍ୟରେ ଏଲ୍ଡିଏଫ୍ ୟୁଡିଏଫ୍ ଓ ଏନ୍ଡିଏ ମଧ୍ୟରେ କଡା ମୁକାବିଲା ହେବା ଆଶା କରାଯାଉଛି ସ୍କତି ଇରାନୀ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଶାଳୟ ଏବଂ ଆକାଂକ୍ଷିତ ଜିଲ୍ଲା ତଥା ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟଧିକ ଅପରାଧ ପ୍ରବଣ ଜିଲ୍ଲାଗୁଡ଼ିକର କିଲ୍ଲା ଅଧିକାରୀଙ୍କ ମଧ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି

ଏଥିରେ ଗ୍ରାମାଞ୍ଚଳରେ ନିର୍ମାଣ ଓ କୃଷି କ୍ଷେତ୍ରରେ ନିୟୋକ୍ତିତ ମହିଳାମାନଙ୍କ ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବା ବିଷୟରେ ଆଲୋଚନା କରାଯାଇଥିଲା ପୀଡ଼ିତ ମହିଳା ଓ ଶିଶୁମାନଙ୍କର ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ସହାୟତା ପ୍ରଦାନ ଦିଗରେ ମଧ୍ୟ ମନ୍ତ୍ରଣାଳୟ ବିଚାର କରୁଥିବା ମନ୍ତ୍ରୀ କହିଚ୍ଛନ୍ତି

ପାଞ୍ଚମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଉଭୟ ଭାରତ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ କିତି ସିରିଜକୁ ବରାବର ସ୍ଥିତିରେ ରଖିଛନ୍ତି